ଇଣ୍ଡିଆ ଇଉ ସମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବିଶ୍ୱରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଏବଂ ୟୁରୋପୀୟ ସଂଘର ଭାଗିଦାରୀ ସଂପର୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ ପଞ୍ଚଦଶ ଭାରତ ୟୁରୋପୀୟ ସଂଘ ଶିଖର ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଗତକାଲି ଏହା କହିଛନ୍ତି ଭାରତ ୟୁରୋପୀୟ ସଂଘ ଶିଖର ବୈଠକରେ ଭିଡ଼ିଓ କନଫରେନ୍ନିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଭାରତ ଓ ୟୁରୋପୀୟ ସଂଘ ଗଣତନ୍ତ୍ର ବହୁରାଷ୍ଟ୍ରବାଦ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ଅଗ୍ରସର ହେବା ଭଳି ମୂଲ୍ୟବୋଧରେ ବିଶ୍ୱାସ କରି ଆସୁଛନ୍ତି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସମ୍ପର୍କକୁ ଆହୁରି ଅଧିକ ସୁଦୂଢ଼ କରିବା ଲକ୍ଷ୍ୟରେ ଏହି ଶିଖର ବୈଠକ ବସିଛି ଶିଖର ବୈଠକରେ ବାଣିଜ୍ୟ ପ୍ରତିରକ୍ଷା ଓ ପୁଞ୍ଜିନିବେଶ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପ୍ରତି ଗୁରୁତ୍ୱାରୋପ କରାଯାଇଛି ୟୁରୋପୀୟ ପରିଷଦ ସଭାପତି ଚାର୍ଲସ୍ ମିସେଲ୍ ଓ ୟୁରୋପୀୟ କମିଶନ ସଭାପତି ଉର୍ସୁଲା ବୋନ୍ ଦେର୍ ଲିୟେନ୍ ଶିଖର ବୈଠକରେ ୟୁରୋପୀୟ ସଂଘ ପ୍ରତିନିଧି ଦଳର ନେତୃତ୍ୱ ନେଇଛନ୍ତି ଭାରତ ଓ ୟୁରୋପୀୟ ସଂଘ ପରସ୍କରର ପ୍ରକୃତ ଭାଗିଦାର ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି ସେ କହିଛନ୍ତି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଭାଗିଦାରୀ ସଂପର୍କ ବିଶ୍ୱରେ ଶାନ୍ତି ଓ ସ୍ଥିରତା ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବାସ୍ତବତା ସାମ୍ପ୍ରତିକ ବିଶ୍ୱ ପରିସ୍ଥିତିରେ ଆହୁରି ଅଧିକ ସ୍ୱଷ୍ଟ ହୋଇଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ଭାରତ ୟୁରୋପୀୟ ସଂଘ ଶିଖର ବୈଠକକୁ ମାର୍ଚ୍ଚ ମାସରେ ବାତିଲ କରିବାକୁ ପଡ଼ିଥିଲା ଆକ୍କି ଅନ୍ଲାଇନ୍ ମାଧ୍ୟମରେ ପଞ୍ଚଦଶ ଭାରତ ୟୁରୋପୀୟ ସଂଘ ଶିଖର ବୈଠକ ଅନୁଷ୍ଠିତ ହୋଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱରେ ସ୍ଥିରତା ପାଇଁ ଉଭୟପକ୍ଷ ମଧ୍ୟରେ ଭାଗିଦାରୀ ସମ୍ପର୍କ ଅତ୍ୟନ୍ତ ଅପରିହାର୍ଯ୍ୟ

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ପାଇଁ ଜଳବାୟୁ ପରିବର୍ତ୍ତନ ଓ ପରିବେଶର ସୁରକ୍ଷା ଯଥେଷ୍ଟ ଗୁରୁତ୍ୱ ବହନ କରୁଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୟୁରୋପୀୟ ପରିଷଦ ସଭାପତି ଓ ୟୁରୋପୀୟ କମିଶନ୍ ସଭାପତି ପଞ୍ଚଦଶ ଶିଖର ବୈଠକରେ ସହ ଅଧ୍ୟକ୍ଷତା କରିଛନ୍ତି

ସେନାବାହିନୀ ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରବଣେ ତାଙ୍କ ସହ ଯିବେ ଏହି ସମୟରେ ସେମାନେ ପୂର୍ବ ଲଦାଖର ନିରାପତ୍ତା ପରିସ୍ଥିତିକୁ ସମୀକ୍ଷା କରିବେ ସରକାରୀ ସୂତ୍ରକୁ ଉଦ୍ଧାର କରି ଆମ ସମ୍ଭାଦଦାତା ଜଣାଇଛନ୍ତି ଉତ୍ତର ସେନାବାହିନୀ କମାଣ୍ଡରଙ୍କ ସମେତ ପ୍ରତିରକ୍ଷା ବିଭାଗର ବହୁ ବରିଷ୍ଠ ଅଫିସର ଶ୍ରୀ ସିଂହଙ୍କ ସହ ଯିବେ ଚୀନ୍ ଓ ଭାରତୀୟ ସୈନ୍ୟମାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରଠାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କର ଲଦାଖକୁ ଏହା ପ୍ରଥମ ଗସ୍ତ ହେବ ଶ୍ରୀ ସିଂହ ଅଟଳ ସୁଡ଼ଙ୍ଗ ପରିଦର୍ଶନ କରିବେ ପୂର୍ବରୁ ଏହାର ନାମ ରୋହତାଙ୍ଗ୍ ସୁଡ଼ଙ୍ଗ ଥିଲା ଓ ପରେ ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି ଲେହ ମନାଲୀ ରାଜପଥରେ ହିମାଳୟର ପୂର୍ବ ପିରପଞ୍ଜଲ ପାର୍ବତ୍ୟମାଳାର ରୋହତାଙ୍ଗ୍ ଗିରି ସଂକଟ ତଳେ ଏହି ରାଜପଥ ସୁଡ଼ଙ୍ଗକୁ ନିର୍ମାଣ କରାଯାଉଛି

ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ମନାଲୀ ଲେହ ରାଜପଥକୁ ସେନାବାହିନୀ ଲଦାଖ ଅଞ୍ଚଳର ସୀମାନ୍ତ ଇଲାକାରେ ମୁତୟନ ହୋଇଥିବା ଯବାନମାନଙ୍କ ପାଇଁ ଅତ୍ୟାବଶ୍ୟକ ପଦାର୍ଥର ପରିବହନ ଲାଗି ବ୍ୟବହାର କରିଥାଏ

ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ନମୁନା ପରୀକ୍ଷଣ

ଟେଷ୍ଟ କିଟ୍ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଦିଲ୍ଲୀ ଆଇଆଇଟି ଦ୍ୱାରା ପ୍ରସ୍ତୁତ ବିଶ୍ୱର ସବୁଠୁ ଶସ୍ତା ଆର୍ଟିଫିସିଆଲ୍ ଭିଭିକ କୋଭିଡ୍ ନାଇଷ୍ଟିନ୍ ଡାଇଗ୍ରୋଷ୍ଟିକ୍ କିଟ୍ର ଉନ୍ଦୋଚନ କରିଛନ୍ତି

ଏହି ଅବସରରେ ମନ୍ତ୍ରୀ ଶ୍ରୀ ନିଶଙ୍କ କହିଛନ୍ତି ଯେ ଦିଲ୍ଲୀ ଆଇଆଇଟି ଦ୍ୱାରା ବିକଶିତ ହୋଇଥିବା ଏହି କୋଭିଡ୍ ନାଇଷ୍ଟିନ୍ କିଟ୍ 'କରୋସିଓର' ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବେ ଭାରତରେ ଶସ୍ତା ଏବଂ ବିଶ୍ୱସନୀୟ ପରୀକ୍ଷଣର ଯଥେଷ୍ଟ ଆବଶ୍ୟକତା ରହିଛି ଏହାଦ୍ୱାରା କରୋନା ମହାମାରୀ ସଂକ୍ରମଣକୁ ରୋକାଯାଇ ପାରିବ ଏହା ସଂପୂର୍ଣ୍ଣ ଦେଶୀୟ କାରିଗରୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି ପ୍ରଧାନମନ୍ତ୍ରୀ ସର୍ବଦା ଏକ ସୁସ୍ଥ ଭାରତ ଗଠନ ବିଶେଷକରି କୋଭିଡ୍ ମହାମାରୀର ମୁକାବିଲା ପାଇଁ ଅଭିନବ ଗବେଷଣା ପ୍ରସୃତ ଉପାୟ ବାହାର କରିବାକୁ ଯୁବସମାଜକୁ ଉତ୍ସାହିତ କରୁଛନ୍ତି ଯାହାର ଫଳସ୍ୱର୍ପ ଆଇଆଇଟିର ଗବେଷକମାନେ ଏଭଳି କିଟ୍ ପ୍ରସ୍ତୁତ କରିଚ୍ଛନ୍ତି ଏଥିପାଇଁ ସମଗ୍ର ଟିମ୍କୁ ମନ୍ତ୍ରୀ ଶ୍ରୀ ନିଶଙ୍କ ଅଭିନନ୍ଦନ ଜଣାଇଛନ୍ତି ଏହି କାର୍ଯ୍ୟକ୍ମରେ ବିଭାଗୀୟ ରାଷ୍ଟମନ୍ତ୍ରୀ ସଞ୍ଜୟ ଧୋତେ ଏବଂ ଉଚ୍ଚଶିକ୍ଷା ସଚିବ ଅମିତ ଖାରେ ଓ ମନ୍ତ୍ରଶାଳୟର ଅନ୍ୟ ବରିଷ୍ଣ ଅଧିକାରୀମାନେ ଯୋଗଦେଇଥିଲେ ହୁ ଗାଇଡ୍ଲାଇନ୍ସ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ୍ ନାଇଷ୍ଟିନ୍ ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ଏବଂ ସାମାଜିକ ପଦକ୍ଷେପ ସହ ବ୍ୟବସ୍ଥିତ ଜନସ୍ୱାସ୍ଥ୍ୟ ସମ୍ଭଳିତ ନିୟମାବଳୀ ଜାରି କରିଛନ୍ତି ଅଧିକ ସଂକ୍ରମଣ ଥିବା ସ୍ଥାନଗୁଡ଼ିକରେ ପୁଙ୍ଗାନୁପୁଙ୍ଗ ଅନୁଧ୍ୟାନ ପାଇଁ ପରାମର୍ଶ ଦେଇଛନ୍ତି

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଅନୁସାରେ ଅଧିକର୍ ଅଧିକ ନମ୍ରନା ପରୀକ୍ଷା ପାଇଁ ବିଭିନ୍ ରାଜ୍ୟ ଓ କେନ୍ଦଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି

ବନବାସୀ କଲ୍ୟାଣ ଆଶ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନବାସୀ କଲ୍ୟାଣ ଆଶ୍ରମର ଅଧ୍ୟକ୍ଷ ଜଗଦେଓରାମ ଓରାନଙ୍କ ପରଲୋକରେ ଶୋକପ୍କାଶ କରିଛନ୍ତି ସେ ତାଙ୍କ ଜୀବନକୁ ଅନୁସୂଚିତ କନକାତି ସଂପ୍ରଦାୟର ସେବାରେ ଉତ୍ସର୍ଗ କରିଥିଲେ ଶ୍ରୀ ମୋଦୀ ଶୋକବାର୍ତ୍ତାରେ ଜଗଦେଓରାମ ତାଙ୍କର କରୂଣା ଏବଂ କର୍ଉବ୍ୟନିଷ୍ଠା ପାଇଁ ସୁପରିଚିତ ବୋଲି କହିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ରା ମଧ୍ୟ ଓରାନଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି

ଏହି ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବେସରକାରୀ ଅନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି ସମସ୍ତ ବେସରକାରୀ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି ତେଜରାତି ଦୋକାନ ଦୁଗ୍ଧ ପରିବା ଏବଂ ମାଂସ ଦୋକାନ ଖୋଲା ରହିବ ସମସ୍ତ ଧର୍ମାନୁଷ୍ଠାନ ଏବଂ ଧାର୍ମିକ କାର୍ଯ୍ୟ ପାଇଁ ଏକତ୍ରିତ ହେବା ଉପରେ କଟକଣା ଲାଗୁ କରାଯାଇଛି